ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ପ୍ରବଳ ପାଟିତୁଣ୍ଡ ହେବାରୁ ଦୁଇସଭାକୁ ମୁଲତବୀ ରଖାଯାଇଛି ଲୋକସଭାରେ ଆକି କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବାମପଚ୍ଛୀ ଦଳ ଡିଏମ୍କେ ଏନ୍ସିପି ଶିବସେନା ଓ ଅନ୍ୟ ବିରୋଧୀ ଦଳମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍ଲୋଗାନ ଦେଇଥିଲେ ବାଚସ୍କତି ଓମ୍ ବିର୍ଲା ସେମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ

ରାକ୍ୟସଭାରେ ମଧ୍ୟ ସମାନ ଧରଣର ପରିସ୍ଥିତି ସୃଷ୍ଟି ହୋଇଛି ବିରୋଧୀଦଳମାନେ ରାଜ୍ୟସଭାରେ ଏକ ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ୍ ଦେଇଥିଲେ କିନ୍ତୁ ତାହା ଗ୍ରହଣ କରାଯାଇନଥିଲା ଏହାପରେ କଂଗ୍ରେସ ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ ଉପାଧ୍ୟକ୍ଷ ହରିବଂଶ ଶୂନ୍ୟକାଳକୁ ଚଳାଇବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିମାନ ବନ୍ଦର ଓ ଏହାର ଆଖପାଖ ଅଞ୍ଚଳର ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଛି ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଯାଇ ଚେନ୍ନାଇରେ ପହଞ୍ଚବା ପରେ ରାଜଭବନରେ ରହିବେ ଆସନ୍ତାକାଲି ସେ ହେଲିକପୂର ଯୋଗେ ଭେଲୋର ଯାଇ ତିରୁବାଲୁବର ବିଶ୍ୱବିଦ୍ୟାଳୟର ଷୋଡ଼ଶ ବାର୍ଷିକ ସମାବର୍ତ୍ତନ ଉସବରେ ଅଧ୍ୟକ୍ଷତା କରିବେ ପରେ ସେ ଶ୍ରୀପୁରମ୍ ଯାଇ ଶ୍ରୀମହାଲକ୍ଷ୍ମୀ ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରିବେ

ଏହାପରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ଗଭ୍ ଏଫ୍ସିଆଇ କୃଷକମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକ ପାଇଁ ପାଉଣା ପାଇବାକୁ ସେମାନଙ୍କର ଜମିକ୍ଷମା ସମ୍ଭନ୍ଧୀୟ ରେକର୍ଡ ଅପ୍ଲୋଡ଼ କରିବା ସଂକ୍ରାନ୍ତ ଭାରତୀୟ ଖାଦ୍ୟ ନିଗମର ନିଷ୍ପଭିକୁ ସରକାର ସମର୍ଥନ କରିଛନ୍ତି ଲୋକସଭାରେ କିଛି ଅତିରିକ୍ତ ପ୍ରଶ୍ୱର ଉତ୍ତର ଦେଇ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି କୃଷକମାନଙ୍କ ଜମାଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରିବା ଓ ସେମାନଙ୍କୁ ପାଉଣା ଦେବା ପ୍ରକ୍ରିୟାରେ ସ୍ୱଚ୍ଚତା ଆଣିବା ପାଇଁ ଏହି ନିଷ୍ପଭି ନିଆଯାଇଛି

ସେ କହିଥିଲେ ଏହା କୁଷକମାନଙ୍କ ସ୍ୱାର୍ଥ ପ୍ରତି ଆଞ୍ଚ ଆଣିବ ଶ୍ରୀ ଗୋଏଲ୍ କହିଛନ୍ତି ସରକାର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ମାଧ୍ୟମରେ କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ

ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ

ତାମିଲନାଡୁ ଆଲାଏନ୍ସ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ

ଆସନ ବୁଝାମଣା ଉପରେ ଆଲୋଚନା ପାଇଁ ପାର୍ଟି ଏକ ଜରୁରୀକାଳୀନ ବୈଠକ ଡକାଇଛି ଏହା ମେଣ୍ଟ ମଧ୍ୟରେ ରହିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ

ତାମିଲ ମାନିଲା କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ପ୍ରକ୍ରିୟା ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

ରେଳମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ଏହି ଘଟଣାରେ ରେଳବାଇ ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଛି

ଉସ୍ତାଦ ଜାକିର ହୁସେନଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ପୁରସ୍କାରରେ ସମ୍ମାନିତ କରାଯାଇଛି ଉସ୍ତାଦ ଆଲ୍ଲା ରଖା ଖାଁଙ୍କର ସୁପୁତ୍ର ଜାକିର ହୁସେନ ଅତି ଅଳ୍ପ ବୟସରୁ ତବଲା ବାଦନ ଆରମ୍ଭ କରିଥିଲେ ଓ୍ବେଦର୍ ରାଜଧାନୀ ଦିଲ୍ଲୀରେ ଆଜି ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ବଜ୍ରପାତ ହେବାର ସମ୍ଭାବନା ଅଛି

ମୁମ୍ବାଇର ଆକାଶ ନିର୍ମଳ ହୋଇଛି

କୋଲକାତାରେ ଆକାଶ ମୁଖ୍ୟତଃ ନିର୍ମଳ ରହିବ

ମିଶନ ଯୁବା ଅଧୀନରେ ତେଜସ୍ୱିନୀ ଯୋଜନାକୁ ମଧ୍ୟ ଆରମ୍ଭ କରାଯାଉଛି